ଆମର ବୀର ଜବାନମାନେ ଦେଶର ସୁରକ୍ଷା ପାଇଁ ପ୍ରସ୍ତୁତ ଅଛନ୍ତି ବୋଲି ସର୍ବଦଳୀୟ ବୈଠକରେ ପ୍ରଧାନମନ୍ତ୍ରୀ ରାଜନୈତିକ ଦଳର ନେତାମାନଙ୍କୁ ଆଶ୍ୱସ୍ତ କରିଛନ୍ତି

ପିଏମ୍ ଅଲ୍ ପାର୍ଟି ମିଟିଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି କେହି ଆମ ଇଲାକା ମଧ୍ୟରେ ନାହାନ୍ତି କିମ୍ବା କାହାଦ୍ୱାରା ଆମର କୌଣସି ସାମରିକ ଘାଟୀ ଅକ୍ତିଆର ହୋଇନାହିଁ

ତେବେ ଆମର ମାତୃଭୂମି ଆଡକୁ ଲୋଲୁପ ଦୃଷ୍ଟି ରଖିବାର ଦ୍ୟୁସାହସ କରୁଥିବା ଲୋକମାନଙ୍କୁ ଉଚିତ୍ ଜବାବ ମଧ୍ୟ ଦେଇଛନ୍ତି ଦେଶ ସେମାନଙ୍କର ସୌର୍ଯ୍ୟ ଓ ତ୍ୟାଗକୁ କେବେବି ଭୂଲିବ ନାହିଁ ସେ କହିଛନ୍ତି ଯେକୌଣସି ଆବଶ୍ୟକ ପଦକ୍ଷେପ ନେବାପାଇଁ ସେନାକୁ ସମସ୍ତ କ୍ଷମତା ପ୍ରଦାନ କରାଯାଇଛି ଏବଂ କୂଟନୈତିକ ମାର୍ଗ କରିଆରେ ଭାରତ ଏହାର ଆଭିମୁଖ୍ୟ ସମ୍ପର୍କରେ ଚୀନ୍କୁ ସ୍ୱଷ୍ଟଭାବରେ ଜଣାଇଦେଇଛି ଭାରତ ଚୀନ୍ ସୀମାବର୍ତ୍ତୀ ଅଞ୍ଚଳର ପରିସ୍ଥିତି ସମ୍ପର୍କରେ ପ୍ରଧାନମନ୍ତ୍ରୀ ଗତକାଲି ଭିଡ଼ିଓ କନ୍ଫରେନ୍ଦିଂ ମାଧ୍ୟମରେ ଏକ ସର୍ବଦଳୀୟ ବୈଠକରେ ଯୋଗ ଦେଇଥିଲେ ବିଭିନ୍ନ ରାଜନୈତିକ ଦଳର ଅଧ୍ୟକ୍ଷମାନେ ଏହି ବୈଠକରେ ସାମିଲ ଦେଇଥିଲେ ଆମର ସୀମାରେ ସତର୍କ ପ୍ରହରୀ ଭାବେ ଛିଡା ହୋଇଥିବା ଜବାନମାନଙ୍କ ସହିତ ଆମେ ସମସ୍ତେ ଏକଜୁଟ ଅଛି ଏବଂ ସେମାନଙ୍କର ସାହସ ଓ ବୀରତ୍ୱ ଉପରେ ଆମମାନଙ୍କର ଭରସା ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ସହିଦମାନଙ୍କ ପରିବାର ପଛରେ ସମଗ୍ର ଦେଶ ଦୃଢ଼ଭାବରେ ଛିଡାହୋଇ ରହିଥିବା ବିଷୟ ସେ ସର୍ବଦଳୀୟ ବୈଠକ ମାଧ୍ୟମରେ ଜଣାଇବାକୁ ଚାହାନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ବାସ୍ତବ ନିୟନ୍ତ୍ରଣ ରେଖା ଅଞ୍ଚଳରେ ଚୀନ୍ର କାର୍ଯ୍ୟକୁ ନେଇ ସମଗ୍ର ଦେଶ ଆହତ ଓ କ୍ଷୁକ୍ସ ବୋଲି ସେ କହିଛନ୍ତି ଆମର ବୀର ଜବାନମାନେ ଦେଶର ସୁରକ୍ଷା ପାଇଁ ସମସ୍ତ ପଦକ୍ଷେପ ନେଉଛନ୍ତି ବୋଲି ସେ ରାଜନୈତିକ ଦଳର ନେତାମାନଙ୍କୁ ଆଶ୍ୱସ୍ତ କରିଛନ୍ତି ଆମ ଦେଶର ବର୍ତ୍ତମାନ ଏଭଳି ସାମର୍ଥ୍ୟ ରହିଛି ଯେ କେହିବି ଆମର ମାଟି ଆଡକୁ ଆଖି ଉଠାଇବାର ସାହସ କରିବ ନାହିଁ ବୋଲି ଶ୍ରୀ ମୋଦି କହିଛନ୍ତି ତେବେ ଭାରତ ସବୁବେଳେ ଶାନ୍ତି ଓ ବନ୍ଧୁତ୍ୱ ଚାହେଁ କିନ୍ତୁ ସାର୍ବଭୌମତ୍ୱକୁ ରକ୍ଷା କରିବା ଆମର ପରମ କର୍ତ୍ତବ୍ୟ ଆମର ସୀମାକୁ ଅଧିକ ସ୍ୱରକ୍ଷିତ କରିବା ପାଇଁ ସୀମା ଅଞ୍ଚଳ ଭିତ୍ତିଭୂମିର ବିକାଶ ସକାଶେ ସରକାର ବିଶେଷ ଗୁରୁତ୍ୱ ଦେଉଛନ୍ତି ବୋଲି ସେ କହିଛନ୍ତି ବାସ୍ତବ ନିୟନ୍ତ୍ରଣରେଖା ଅଞ୍ଚଳରେ ପହରା କ୍ଷମତାକୁ ଅଧିକ ଶକ୍ତିଶାଳୀ କରାଯାଇଛି ଏବଂ ସେହି ଅଞ୍ଚଳର କୌଣସି ଘଟଣାକ୍ରମ ଉପରେ ତ୍ୱରିତ ସ୍ନଚନା ଉପଲବ୍ଧ ହୋଇପାର୍ଚ୍ଛି ଯାହାଫଳରେ ଘଟଣାର ତଦାରଖ ଓ ତୁରନ୍ତ ପ୍ରତିକ୍ରିୟା ଦିଆଯାଇ ପାର୍ରୁଛି

ବିଭିନ୍ନ ନେତାଙ୍କ ପକ୍ଷରୁ ମିଳିଥିବା ମତାମତ ଭବିଷ୍ୟତ ରଣନୀତି ପ୍ରସ୍ତୁତ କରିବାରେ ସହାୟକ ହୋଇପାରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ଏହି ବୈଠକରେ ଯୋଗଦେଇ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ସହିଦ ମାନଙ୍କର ତ୍ୟାଗକୁ ରାଷ୍ଟ୍ର ସବୂବେଳେ ମନେରଖିବ ବୋଲି କହିଛନ୍ତି

ସମସ୍ତ ରାଜନୈତିକ ଦଳର ନେତାମାନେ ଲଦାଖରେ ଭାରତୀୟ ସେନା ଯେଉଁ ସାହସିକତାର ପ୍ରଦର୍ଶନ କରିଛି ତାହାର ଉଚ୍ଚ ପ୍ରଶଂସା କରିଛନ୍ତି ଏହିଭଳି ମୁହୂର୍ତ୍ତରେ ସେମାନେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱ ଉପରେ ଆସ୍ଥାପ୍ରକଟ କରିବା ସହିତ ସରକାରଙ୍କ ସହ ଏକଜୁଟ ରହିବା ପାଇଁ ପ୍ରତିଶ୍ରତିବଦ୍ଧ ହୋଇଛନ୍ତି ଏହି ପରିସ୍ଥିତିର ମୁକାବିଲା ପାଇଁ ସେମାନେ ନିଜନିଜର ମତାମତ ମଧ୍ୟ ଉପସ୍ଥାପନ କରିଛନ୍ତି ବୈଠକରେ ଯୋଗଦେଇ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ କହିଛନ୍ତି କଂଗ୍ରେସ ସମେତ ସବୁ ବିରୋଧୀ ଦଳ ଆମର ସ୍ୱରକ୍ଷା ଜବାନଙ୍କ ପଛରେ ଛିଡା ହୋଇଛନ୍ତି ଏନ୍ସିପି ନେତା ଶରତ ପାୱାର କହିଛନ୍ତି ସୈନ୍ୟମାନେ ପାଖରେ ଅସ୍ତ ରଖିବେ କିମ୍ବା ନିରସ୍ତ ରହିବେ ସେହି ବିଷୟ ଆନ୍ତର୍ଜାତୀୟ ରାଜିନାମା ଅନୁଯାୟୀ ସ୍ଥିର କରାଯାଇଥାଏ ଏବଂ ଏହିଭଳି ଘଟଣାର ସମ୍ବେଦନଶୀଳତାକୁ ରାଜନୈତିକ ଦଳଗୁଡ଼ିକ ସମ୍ମାନ ଜଣାଇବା ଉଚିତ୍ ଏଥିରେ ଯୋଗଦେଇ କନରାଡ ସାଙ୍ଗମା କହିଛନ୍ତି ପ୍ରଧାନମନ୍ତ୍ରୀ ଉତ୍ତର ପ୍ରର୍ବାଞ୍ଚଳର ଭିତ୍ତିଭୂମି ବିକାଶ ଦିଗରେ କାର୍ଯ୍ୟ କର୍ଚ୍ଚନ୍ତି ଏବଂ ଏହା ଆଗକୁ କାରି ରହିବ ବିଏସ୍ପି ନେତା ମାୟାବତୀ କହିଛନ୍ତି ଏହା ରାଜନୀତି କରିବାର ସମୟ ନୁହେଁ ଏବଂ ତାଙ୍କ ଦଳ ପ୍ରଧାନମନ୍ତ୍ରୀଙ୍କ ପଛରେ ଦୂଢ଼ଭାବରେ ଛିଡା ହୋଇଛି ଟିଏମ୍ସି ମୁଖ୍ୟ ମମତା ବାନାର୍ଜୀ କହିଛନ୍ତି ତାଙ୍କ ଦଳ ସରକାରଙ୍କୁ ଦୃଢ଼ତାର ସହ ସମର୍ଥନ ଯୋଗାଇ ଦେବ ଜେଡିୟୁ ନେତା ତଥା ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର କହିଛନ୍ତି ରାଜନୈତିକ ନେତାମାନଙ୍କ ମଧ୍ୟରେ ମତପାର୍ଥକ୍ୟ ରହିବା ଉଚିତ୍ ନୁହେଁ ଏବଂ ଦଳଗୁଡ଼ିକ ମଧ୍ୟରେ ଏକତା ନରହିଲେ ଅନ୍ୟ ରାଷ୍ଟ୍ରମାନେ ଏହାର ଫାଇଦା ଉଠାଇବେ ଏଲ୍କେପି ନେତା ଚିରାଗ ପାଶଓ୍ୱାନ କହିଛନ୍ତି ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଦେଶ ସୁରକ୍ଷିତ ରହିଛି ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା କରିବା ସହିତ ସମଗ୍ର ଦେଶ ଏକ ହୋଇ ପ୍ରଧାନମନ୍ତ୍ରୀଙ୍କ ପଛରେ ଛିଡାହୋଇଛି ବୋଲି କହିଛନ୍ତି

ପ୍ରଧାନମନ୍ତ୍ରୀ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଓ ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦିଙ୍କ ଉପସ୍ଥିତିର ଭିଡ଼ିଓ କନ୍ଫରେନ୍ସିଂ କରିଆରେ ଏହି ଅଭିଯାନର ଶୁଭାରମ୍ଭ କରିବେ ବିହାରର ଖଗଡିଆ କିଲ୍ଲା ବେଲଦୋର ବ୍ଲକର ତେଲିହାର ଗ୍ରାମରୁ ଏହି ଅଭିଯାନର ଅୟମାରମ୍ଭ ହେବ

ବାସସ୍ଥାନକୁ ଫେରିଥିବା ମୋଟ୍ ଶ୍ରମିକମାନଙ୍କ ମଧ୍ୟରୁ ଦୁଇତୃତୀୟାଂଶ ଶ୍ରମିକ ସେହି କିଲ୍ଲାଗୁଡ଼ିକରେ ରହିଛନ୍ତି

ସମ୍ପୁକ୍ତ ରାଜ୍ୟଗ୍ରଡ଼ିକର ସେହି ଜିଲ୍ଲାଗୁଡ଼ିକରେ ସାଧାରଣ ସେବାକେନ୍ଦ୍ର ଓ କୃଷି ବିଜ୍ଞାନ କେନ୍ଦ୍ରଗୁଡ଼ିକ ମାଧ୍ୟମରେ ଅଭିଯାନକୁ କାର୍ଯ୍ୟକାରୀ କରାଯିବ ଏହି ଯୋଜନାରେ ଭାରତ ସରକାରଙ୍କ ଗ୍ରାମାଞ୍ଚଳ ବିକାଶ ପଞ୍ଚାୟତିରାଜ ସଡ଼କ ପରିବହନ ଓ ରାଜପଥ ଖଣି ପାନୀୟଜଳ ଓ ପରିମଳ ପରିବେଶ ରେଳ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍ ଏବଂ ନୃତନ ତଥା ପୁର୍ନବ୍ୟବହାରକ୍ଷମ ଶକ୍ତି ସୀମା ସଡ଼କ ଟେଲିଯୋଗାଯୋଗ ଓ କୃଷି ମନ୍ତ୍ରଣାଳୟ ସାମିଲ ହୋଇଛି

କରୋନା ସଂକ୍ରମଣ ଆରମ୍ଭ ହେବାଠାର୍ଚ କୌଣସି ଗୋଟିଏ ଦିନ ମଧ୍ୟରେ ଏହା ହେଉଛି ସର୍ବାଧିକ ସଂକ୍ରମଣ

ମନ୍ତ୍ରଣାଳୟ କହିଛି ଆରୋଗ୍ୟ ଲାଭ କରୁଥିବା ଲୋକମାନଙ୍କର ଅନୁପାତରୁ ଭାରତ କୋଭିଡ୍ ନାଇଷ୍ଟିନ୍ର ମ୍ରକାବିଲା ପାଇଁ ଠିକ୍ ସମୟରେ ରଣକୌଶଳ ଗ୍ରହଣ କରିଥିବାର ସ୍ୱଷ୍ଟ ହୋଇଛି ମନ୍ତଶାଳୟ କହିଛି କୋଭିଡ୍ କଟକଣା ଲାଗୁ ଓ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ପକ୍ଷରୁ ସମନ୍ୱିତ ଉଦ୍ୟମ ଭଳି ଉପଯୁକ୍ତ ପଦକ୍ଷେପ ଗ୍ରହଣ ଯୋଗୁଁ ଭୂତାଣୁ ସଂକ୍ରମଶକୁ ବହୁମାତ୍ରାରେ ରୋକାଯାଇ ପାରିଛି

କୌଣସି ଗୋଟିଏ ଦିନ ଭିତରେ ଏହା ହେଉଛି ସର୍ବାଧକ ନମୁନା ପରୀକ୍ଷା

ସିକିଲ ସେଲ ଦିବସ ଦେଶରେ ସିକିଲ ସେଲ ବା ରକ୍ତଶିକୁଳି ରୋଗ ସମ୍ପର୍କରେ ଅଧିକ ସଚେତନତା ସୃଷ୍ଟି କରିବାର ଆବଶ୍ୟକତା ଉପରେ ଆଦିବାସୀ ବ୍ୟାପାର ମନ୍ତ୍ରୀ ଅର୍ଜୁନମୁଣ୍ଡା ଗୁରୁତ୍ୱାରୋପ କରିଛନ୍ତି ନୂଆଦିଲ୍ଲୀରେ ବିଶ୍ୱ ସିକିଲସେଲ ଦିବସ ଅବସରରେ ଆୟୋଜିତ ଜାତୀୟ ସିକିଲସେଲ ଓ୍ନେବ୍ ସମ୍ମିଳନୀରେ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି ଶ୍ରୀ ମୁଣ୍ଡା କହିଛନ୍ତି ଦେଶରେ ସିକିଲ ସେଲ ରୋଗର ନିରାକରଣ ନେଇ ସରକାର ପ୍ରତିଶ୍ରତିବଦ୍ଧ ଏହି ରୋଗ ସମ୍ପର୍କିତ ସମସ୍ତ ତଥ୍ୟ ସଂଗ୍ରହ କରାଯାଇ ଜନସାଧାରଣଙ୍କୁ ସ୍ବଚନା ଦେବାଲାଗି ସରକାର ଏକ ନୃଆ ପୋର୍ଟାଲର ଶୁଭାରମ୍ଭ କରିଛନ୍ତି